ଏନ୍ଆର୍ସି ଚିଠା ପ୍ରସ୍ତୁତରେ କୌଣସି ଭୂମିକାକୁ କେନ୍ଦ୍ର ସରକାର ଅଗ୍ରାହ୍ୟ କରିଛନ୍ତି

ଏନ୍ଆର୍ସିରେ ସଂଶୋଧନ ସ୍ୱଚ୍ଛ ଓ ନିରପେକ୍ଷ ଉପାୟରେ ହୋଇଥିବାର ସେ କହିଛନ୍ତି

ଆଜି ଅପରାହରେ ଗୌହାଟିଠାରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତାବେଳେ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ୍ କହିଛନ୍ତି ଏନ୍ଆର୍ସିରେ ସଂଶୋଧନ ସମ୍ପର୍ଶ୍ଣ ସ୍ୱଚ୍ଛ ଓ ନିରପେକ୍ଷ ଉପାୟରେ କରାଯାଇଛି ଶାନ୍ତିଶୃଙ୍ଗଳା ରକ୍ଷା କରିବାପାଇଁ ସେ ସବୁବର୍ଗର ଲୋକମାନଙ୍କୁ ଅନୁରୋଧ କରିଛନ୍ତି ଏହି କାର୍ଯ୍ୟରେ ସହଯୋଗ କରିଥିବାରୁ ସେ ଆସାମର ଜନସାଧାରଣଙ୍କ ନିକଟରେ କ୍ଷୁତଜ୍ଞତା ଜଣାଇଛନ୍ତି ପୂର୍ବରୁ ଆଜି ସକାଳେ ଗୌହାଟିଠାରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଭାରତର ରେଜିଷ୍ଟ୍ରାର୍ କେନେରାଲ୍ ଶୈଳେଶ କହିଥିଲେ ଆଜି ଦିନଟି ଉଭୟ ଦେଶ ଓ ଆସାମ ପାଇଁ ଏକ ଐତିହାସିକ ଦିବସ ସେ କହିଛନ୍ତି ଯେଉଁମାନଙ୍କର ନାମ ଚିଠାରେ ସ୍ଥାନ ପାଇ ନାହିଁ ସେମାନଙ୍କୁ ପୁନର୍ବାର ସୁଯୋଗ ମିଳିବ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଯୁଗ୍ମ ସଚିବ ସତ୍ୟେନ୍ଦ୍ର ଗର୍ଗ କହିଛନ୍ତି କୌଣସି ବ୍ୟକ୍ତିଙ୍କୁ ଅଟକ ଗୃହ କିମ୍ବା ଫରେନର୍ସ ଟିାଇବ୍ୟୁନାଲ୍କୁ ପଠାଯିବ ନାହିଁ ଓ ଏ ବିଷୟରେ ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ ଘୋଷଣା କରିସାରିଛନ୍ତି

ସିପିଆଇ ଟିଏମ୍ସି ଆସାମରେ ଜାତୀୟ ନାଗରିକ ପଞ୍ଚୀକରଣ ପୁସ୍ତିକାର ଚିଠା ପ୍ରସ୍ତୁତିରେ କୌଣସି ଭୂମିକା ନ ଥିବା କଥା ସରକାର ଦର୍ଶାଇଛନ୍ତି ଏହା ସୁପ୍ରିମ୍କୋର୍ଟଙ୍କ ତତ୍ତ୍ୱାବଧାନରେ କରାଯାଇଥିବା ସରକାର କହିଛନ୍ତି ଲୋକସଭାରେ ଶୃନ୍ୟକାଳବେଳେ କଂଗ୍ରେସ ସିପିଆଇଏମ୍ ଟିଏମ୍ସି ଓ ଆର୍ଜେଡିର ସଦସ୍ୟମାନେ ଏ ପ୍ରସଙ୍ଗ ଉତ୍ଥାପନ କରିବାରୁ ଏହାର ଜବାବ୍ରେ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ସେଠାରେ ଏନ୍ଆର୍ସି ଚିଠା ପ୍ରସ୍ତୁତ ପାଇଁ ଦୀର୍ଘ ବର୍ଷ ଧରି ଦାବି ହୋଇଆସୁଥିଲା ଓ ବର୍ତ୍ତମାନ ଯେଉଁ ଚିଠା ପ୍ରକାଶ ପାଇଛି ତାହା ଚୂଡ଼ାନ୍ତ ନୁହେଁ ଯେଉଁ ଲୋକମାନେ ଏଥିରୁ ବାଦ୍ ପଡ଼ିଛନ୍ତି ସେମାନେ ନିଜ ନିଜର ନାମ ଅନ୍ତର୍ଭୁକ୍ତପାଇଁ ଆବେଦନ କରିପାରିବେ ଓ ଚିଠା ଉପରେ ଆପତ୍ତି ଅଭିଯୋଗ ଦାଖଲ କରିପାରିବେ ଆର୍ଏସ୍ ଆଡ୍ଜର୍ଣ୍ଣ ଆସାମରେ ଜାତୀୟ ନାଗରିକ ପଞ୍ଜୀକରଣ ପୁସ୍ତିକା ବିଷୟକୁ କେନ୍ଦ୍ରକରି ଆକି ରାଜ୍ୟସଭାରେ ତୂଶମ୍ବଳ କଂଗ୍ରେସ ସଦସ୍ୟମାନେ ସଭାକାର୍ଯ୍ୟରେ ବାଧା ସୃଷ୍ଟି କରିବାରୁ ସଭାକୁ ସମଗ୍ର ଦିନ ପାଇଁ ମୁଲତବୀ ରଖିବାକୁ ପଡ଼ିଥିଲା

ଏହା ଉପରେ ଅଧ୍ୟକ୍ଷ ଏମ୍ ଭେଙ୍କିୟା ନାଇଡୁ କହିଥିଲେ ଏ ବିଷୟ ଉଠାଇବାକ୍ ଆସନ୍ତାକାଲି ସେ ତାଙ୍କ ସର୍ବପ୍ରଥମେ ସ୍ରଯୋଗ ଦେବେ ସଦସ୍ୟମାନଙ୍କର କିଛି ଦାବି ଉପରେ ଉତ୍ତର ଦେବାପାଇଁ ଆଜି ସକାଳେ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ ସଭାରେ ଉପସ୍ଥିତ ଥିବାବେଳେ ସେମାନେ ତାଙ୍କୁ କହିବାକୁ ଦେଇ ନ ଥିଲେ ବୋଲି ଶ୍ରୀ ନାଇଡ଼ୁ କଣାଇଛନ୍ତି ପ୍ରଧାନମନ୍ତ୍ରୀ ଏ ବିଷୟରେ ସ୍ୱଷ୍ଟୀକରଣ ଦେବାପାଇଁ ସଦସ୍ୟମାନେ ସେମାନଙ୍କ ଦାବିରେ ଅଟଳ ରହିବାର୍ତ ସଭାକ୍ର ସମଗ୍ର ଦିନପାଇଁ ମ୍ବଲତବୀ ରଖାଯାଇଥିଲା

ନୂଆଦିଲ୍ଲୀରେ ସାମ୍ଭାଦିକମାନଙ୍କୁ ସୂଚନା ଦେଇ ପାର୍ଟି ନେତା ଆନନ୍ଦ ଶର୍ମା କହିଛନ୍ତି ଏହାଦ୍ୱାରା ଦେଶୀୟ ଲୋକ ଓ ଚା' ବଗିଚାରେ କାମ କର୍ଥିବା ଶ୍ରମିକମାନେ ମଧ୍ୟ କ୍ଷତିଗ୍ରସ୍ତ ହୋଇଛନ୍ତି ଶ୍ରୀ ଶର୍ମା ଏନ୍ଆର୍ସି ଚିଠା ପ୍ରସ୍ତୁତ ପ୍ରକ୍ରିୟାର ବିଶ୍ୱନୀୟତା ପ୍ରତି ପ୍ରଶୁବାଚୀ ଉଠାଇଛନ୍ତି ସୁପ୍ରିମ୍କୋର୍ଟ ମାରାନ୍ ବେଆଇନ ଟେଲିଫୋନ୍ ଏକ୍ଚେଞ୍ଜ୍ ମାମଲାରେ ସୁପ୍ରିମ୍କୋର୍ଟ ପୂର୍ବତନ ଟେଲିକମ୍ ମନ୍ତ୍ରୀ ଦୟାନିଧି ମାରାନ୍ଙ୍କ ଆବେଦନକୁ ଖାରଜ କରି ବିଚାରର ସମ୍ମୁଖୀନ ହେବାକୁ ତାଙ୍କୁ କହିଛନ୍ତି

ପୂର୍ବରୁ ସିବିଆଇ କୋର୍ଟ ତାଙ୍କୁ ଖଲାସ କରିବାପାଇଁ ଦେଇଥିବା ରାୟକୁ ମାଡ୍ରାସ୍ ହାଇକୋର୍ଟ ଖାରଜ କରିଥିଲେ ଜଷ୍ଟିସ୍ ରଞ୍ଜନ୍ ଗୋଗୋଇ ଆର୍ ଭାନୁମତୀ ଓ ନବୀନ ସିହ୍ନାଙ୍କ ଖଣ୍ଡପୀଠ ମାମଲାରେ ହସ୍ତକ୍ଷେପ କରିବାକୁ ମନା କରିଛନ୍ତି

ଆଇଆର୍ସିଟିସିର ଦ୍ରଇଟି ହୋଟେଲ୍ର ପରିଚାଳନା ଠିକା ଏକ ବେସରକାରୀ ଫାର୍ମକ୍ ଦିଆଯିବା ଘଟଣାରେ ଅନିୟମିତତା ହୋଇଥିବାର ଅଭିଯୋଗ ରହିଥିଲା

ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଯଥେଷ୍ଟ ପ୍ରମାଣ ଥିବାର ସିବିଆଇ କହିଛି

କର୍ନଣାନିଧି ତାମିଲ୍ନାଡୁ ମୁଖ୍ୟମନ୍ତ୍ରୀ ଇ ପଲାନୀସ୍ୱାମୀ ଉପମୁଖ୍ୟମନ୍ତ୍ରୀ ପନୀର୍ ସିଲ୍ଭମ୍ ଏବଂ ରାଜ୍ୟର ଅନେକ ବରିଷ୍ଣ ମନ୍ତ୍ରୀ ହସ୍କିଟାଲ୍ ଯାଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମ୍କେ ନେତା ଏମ୍ କରୁଣାନିଧିଙ୍କୁ ଭେଟିଥିଲେ ଗଣମାଧ୍ୟମ ସହ କଥାବାଭାବେଳେ ମୁଖ୍ୟମନ୍ତ୍ରୀ କହିଥିଲେ ଶ୍ରୀ କରୁଣାନିଧିଙ୍କ ଅବସ୍ଥା ଏବେ ସ୍ଥିର ରହିଛି ଏବଂ ସେ ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ କାମନା କରିଛନ୍ତି ଅନେକ ରାଜନୈତିକ ନେତା ଏହି ବୟୋଜ୍ୟେଷ୍ଠ ନେତାଙ୍କ ଭେଟି ତାଙ୍କର ସ୍ୱାସ୍ଥ୍ୟାବସ୍ଥା ପଚାରି ବୃଝିଛନ୍ତି ମେହୁଲ୍ ଚୋକ୍ସି ମେହୁଲ୍ ଚୋକ୍ସିଙ୍କ ମାମଲାରେ ଭାରତ ଆଣ୍ଟିଗା ଓ ବାରବୁଡ଼ା ସରକାର ଓ ସରକାରୀ ସଂସ୍ଥାଗୁଡ଼ିକ ସହ ଯୋଗାଯୋଗ ରକ୍ଷା କାରି ରଖିବ

ଖବର ଅନୁସାରେ ମେହୁଲ୍ ଚୋକ୍ସି ଆଣ୍ଟିଗାରେ ଥିବା ବିଷୟରେ ସୂଚନା ପାଇବାମାତ୍ରେ ଜର୍ଜ ଟାଉନ୍ସ୍ଥିତ ଭାରତୀୟ ହାଇକମିଶନ୍ ଆୟିଗା ଓ ବାରବୁଡ଼ା ସରକାରଙ୍କୁ ଏ ବିଷୟରେ ଜଣାଇଥିଲା ଓ ଚୋକ୍ସିଙ୍କ ଚଳପ୍ରଚଳ ଉପରେ କଟକଣା ଲାଗୁପାଇଁ କହିଥିଲା ଭାରତୀୟ ହାଇ କମିଶନର୍ ମଧ୍ୟ ଆଜି ଆଣ୍ଟିଗା ଓ ବାରବୁଡ଼ା କର୍ତ୍ତ୍ୱପକ୍ଷଙ୍କୁ ଭେଟୁଛନ୍ତି ଚୋକ୍ସିଙ୍କ ପାସ୍ପୋର୍ଟ ଗତ ପେବୃୟାରୀ ମାସରୁ ରଦ୍ଦ କରାଯାଇଛି

କୋର୍ଟ ଚିଦାୟରମ୍ଙ୍କ ପତ୍ନୀ ନଳିନୀ ପୁତ୍ର କାର୍ତ୍ତି ଓ ପୁତ୍ରବଧୂ ଶ୍ରୀନିଧିଙ୍କୁ ବ୍ୟକ୍ତିଗତ ଭାବେ ହାଳର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ପୂର୍ବରୁ ସେମାନେ କୋର୍ଟରେ ହାଜର ହେବାରେ ବିଫଳ ହୋଇଥିବାରୁ କୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ଆୟକର ବିଭାଗର କହିବା ଅନୁସାରେ କାର୍ତ୍ତି ବ୍ରିଟେନ୍ରେ ଥିବା ତାଙ୍କର ବ୍ୟାଙ୍କ୍ ଜମାଖାତା ଓ ଆମେରିକାରେ କରିଥିବା ପୁଞ୍ଜିନିବେଶ ବିଷୟରେ ଜଣାଇ ନାହାନ୍ତି ଆୟକର ବିଭାଗ କହିଛି ସେ ମାଲିକ ଥିବା ଚେସ୍ ଗ୍ଲୋବାଲ୍ ଆଡ୍ଭାଇଜରୀ କମ୍ପାନୀର ପୁଞ୍ଜିନିବେଶ ବିଷୟରେ ମଧ୍ୟ କାର୍ତ୍ତି କୌଣସି ତଥ୍ୟ ଦେଇନାହାନ୍ତି ଯାହା କଳାଧନ ନିବାରଣ ଆଇନ ଅନୁସାରେ ଏକ ଅପରାଧ

ଆର୍ଏସ୍ ସ୍କୋର୍ଟସ୍ ପ୍ରାଉଡ଼୍ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାରେ ମ୍ୟାଚ୍ ଫିକ୍ଟିଂ ଏବଂ ଜାଣିଶୁଣି ନିମ୍ବମାନର କ୍ରୀଡ଼ା ପ୍ରଦର୍ଶନ କରି କ୍ରୀଡ଼ାର ମର୍ଯ୍ୟାଦା ହାନୀ କରିବା ଏବଂ ନିଷ୍କକ୍ଷ କ୍ରୀଡ଼ାକୁ ପ୍ରଭାବିତ କରିବା ଭଳି ଶଠତାକୁ ରୋକିବାପାଇଁ ସରକାର ଏକ ଚିଠା ଆଇନ୍ ପ୍ରସ୍ତୁତ କରିଛନ୍ତି ରାଜ୍ୟସଭାରେ ଏକ ପ୍ରଶ୍ୱର ଲିଖିତ ଉତ୍ତରରେ କ୍ରୀଡ଼ାମନ୍ତ୍ରୀ କର୍ଷେଲ୍ ରାଜ୍ୟବର୍ଦ୍ଧନ ସିଂ ରାଠାର୍ କହିଛନ୍ତି କ୍ରୀଡ଼ା ଜାଲିଆତି ନିବାରଣ ନାମରେ ନାମିତ ଏହି ଚିଠା ଆଇନ୍ରେ କ୍ରୀଡ଼ାରେ ଘଟୁଥିବା ବିଭିନ୍ନ ଠକେଇର ସଂଜ୍ଞା ନିର୍ପଣ ସହିତ ଅପରାଧକୁ ଦଶ୍ଡ ଦେବାର ବ୍ୟବସ୍ଥା ରହିଛି ଏହି ମାମଲାରେ ନ୍ୟାୟାଳୟର ବିଚାର ପ୍ରଦାନ କ୍ଷମତା ପରିସର ପ୍ରସଙ୍ଗକ୍ ମଧ୍ୟ ବିଲ୍ରେ ତର୍ଜମା କରାଯାଇଛି ବିଲ୍ର ଆଇନଗତ ଦିଗ ଉପରେ ପରୀକ୍ଷା ନିରୀକ୍ଷା ଚାଲିଛି ବୋଲି ସେ କହିଛନ୍ତି ପିଏମ୍ ଟିଟି ଦେଶର ଛୋଟ ଚୋଟ ସହରରେ କ୍ରୀଡ଼ା ପ୍ରତିଭାମାନଙ୍କର ଅଭ୍ୟୁଦୟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱୀକାର କରିବା ସହ ସେମାନଙ୍କୁ ନିରନ୍ତର ଭାବେ ଭରଣପୋଷଣ ତଥା ବିକଶିତ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି